ପିଏମ୍ ଡେଭଲପମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ସ୍ଥାୟୀ ବିକାଶରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି ଓ ପରିବେଶକୁ କ୍ଷତି ନପହଞ୍ଚାଇ ବିକାଶ ଆଶିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱର ମାତ୍ର ଅଳ୍ପ କେତୋଟି ଦେଶ ମଧ୍ୟରେ ଆସୁଛି ଯେଉଁମାନେ ପ୍ୟାରିସ୍ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି

ଗୁକୁରାଟର ଗାନ୍ଧୀନଗରଠାରେ ବନ୍ୟ ପ୍ରାଣୀମାନଙ୍କର ଦେଶାନ୍ତରିତ ପ୍ରଜାତି ଗୁଡ଼ିକର ସଂରକ୍ଷଣ ସମ୍ୟନ୍ଧୀୟ ତ୍ରୟୋଦଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ସଂରକ୍ଷଣ ସ୍ଥାୟୀ ଜୀବନଶୈଳୀ ଓ ପରିବେଶ ସୁରକ୍ଷା ଭଳି ମଡେଲ ଉପରେ ପର୍ଯ୍ୟବେଶିତ କଳବାୟୁ ପରିବର୍ତ୍ତନ ନୀତି ଗ୍ରହଣ କରି ଆସୁଛି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 ଦେଶର ବହୁ ଅଭୟାରଣ୍ୟ ପଡୋଶୀ ଦେଶଗୁଡ଼ିକ ସହ ସୀମା ସଂଲଘ୍ନ ଅଞ୍ଚଳରେ ରହିଥିବାରୁ ପ୍ରଧାନମନ୍ତ୍ରୀ ବନ୍ୟଜନ୍ତୁମାନଙ୍କର ସଂରକ୍ଷଣରେ ସହଯୋଗର ଆବଶ୍ୟକତା ପ୍ରତି ଗୁର୍ବତ୍ୱାରୋପ କରିଛନ୍ତି

ସେମାନେ କହିଛନ୍ତି ଏହି ଆଇନ୍ ବିରୁଦ୍ଧରେ ଏକ ମିଥ୍ୟା ତଥା ଉଦ୍ଦେଶ୍ୟ ପ୍ରଶୋଦିତ ଅଭିଯାନ ଚଳାଯାଉଛି ଯାହା ଦେଶର ପ୍ରଭୁତ କ୍ଷତି ଘଟାଇବ ଏକ ଚିଠି ଲେଖି ସେମାନେ ଦେଶର ଗଣତାନ୍ତିକ ପ୍ରତିଷ୍ଠାନ ଗୁଡ଼ିକର ସୁରକ୍ଷାକରିବା ଓ ଏଭଳି ବିରୋଧ ପଛରେ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ କହିଛନ୍ତି କେନ୍ଦ୍ର ସରକାର ଏଭଳି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନଗୁଡ଼ିକୁ ଗୁରୁତର ସହ ଗ୍ରହଣ କରିବାକୁ ସେମାନେ ନିବେଦନ କରିଛନ୍ତି

ସେମାନେ କହିଛନ୍ତି ଏହି ବିକ୍ଷୋଭ ପ୍ରଦର୍ଶନ ଅଭିଯାନ ଏକ ସୁପରିକ୍ଷିତ ଉପାୟରେ ପରିଚାଳନା କରାଯାଉଛି ଯାହାର ଫଳସ୍ୱର୍ପ ହିଂସାତ୍ମକ ପ୍ରଦର୍ଶନ ହେଉଛି ଓ ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହେଉଛି ଚିଠିରେ ସ୍ୱାକ୍ଷର କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ କହିଛନ୍ତି ସିଏଏ ଏନ୍ପିଆର୍ ଓ ଏନ୍ଆର୍ସିକୁ ନେଇ ଏକ ଷଡ଼ଯନ୍ତ୍ର ରଚାଯାଇଛି ଓ ଦେଶର ଜନସାଧାରଣଙ୍କ ମନରେ ଭୟ ସୂଷ୍ଟି କରାଯିବାକୁ ଉଦ୍ୟମ କରାଯାଉଛି ୟୁଏସ୍ଆଇଏସ୍ପିଏଫ୍ ଟ୍ରମ୍ପ ଭିଜିଟ୍ ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ଫୋରମ୍ ସଭାପତି ମୁକେଶ ଅଘି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ଆଗାମୀ ଭାରତ ଗସ୍ତ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷ ସମ୍ପର୍କରେ ଏକ ନୂଆ ଯୁଗର ଅୟମାରମ୍ଭ କରିବ ଶ୍ରୀ ଅଘି କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହାସଲ ପାଇଁ ଶ୍ରୀ ଟ୍ରମ୍ପଙ୍କର ଏହି ଗସ୍ତ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ଶକ୍ତି କ୍ଷେତ୍ରରେ ଏକ ମଜଭୁତ ଭାଗିଦାରୀ ସ୍ଥାପନ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ମିଳିତ ଉତ୍ପାଦନ ଓ ମିଳିତ ବିକାଶ ଏବଂ ଦ୍ୱିପକ୍ଷୀୟ ବାଣିଜ୍ୟ ସମ୍ପର୍କକୁ ମଜଭୁତ କରିବା ଆଦି କ୍ଷେତ୍ର ଏହା ମଧ୍ୟରେ ଅନ୍ତର୍ଭୁକ୍ତ ଆମେରିକାର ଏକ ବ୍ୟବସାୟିକ ଗୋଷ୍ଠୀ ୟୁଏସ୍ଆଇଏସ୍ପିଏଫ୍ ଭାରତୀୟ ଶିଳ୍ପ ବଣିକ ସଂଘ ଫିକି ଏବଂ ପର୍ଯ୍ୟବେକ୍ଷକ ଗବେଷଣା ଫାଉଶ୍ଡେସନ ସହ ମିଳିତ ଉଦ୍ୟମରେ ଭାରତ ଆମେରିକା ଫୋରମ୍ ଅଭିବୃଦ୍ଧି ପାଇଁ ଭାଗିଦାର କାର୍ଯ୍ୟକ୍ରମର ଆୟୋଜନ କରୁଛି

ଦିନବ୍ୟାପୀ ଏହି ଆଲୋଚନାରେ ଭାରତ ଆମେରିକା ଭାଗିଦାରୀ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ଉଚ୍ଚଶିଖରକୁ ନେଇଯିବା ପାଇଁ ମୁଖ୍ୟ ଉପାଦାନଗୁଡ଼ିକ ଉପରେ ଆଲୋକପାତ କରାଯିବ

ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ ତାଙ୍କ ସହ ଆସିବେ ଏକ ସରକାରୀ ବିଞ୍ଜକ୍ତିରେ କୁହାଯାଇଛି ଯେ ତାଙ୍କର ଏହି ଗସ୍ତ କାଳରେ ଡୋନାଲ୍ଚ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ନୂଆଦିଲ୍ଲୀ ଏବଂ ଗୁଜୁରାଟରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଭାରତୀୟ ସମାଜର ବିଭିନ୍ନ ବର୍ଗଙ୍କ ସହ କଥାବାର୍ତ୍ତା କରିବେ ଶ୍ରୀ ଟ୍ରମ୍ପ କହିଛନ୍ତି ସେ ତାଙ୍କର ପ୍ରଥମ ଭାରତ ଗସ୍ତକୁ ଉତ୍ସକତାର ସହ ଅପେକ୍ଷା କରିଛନ୍ତି ତାଙ୍କର ଏହି ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ଟ୍ୱିଟ୍ କରି କହିଛନ୍ତି ଗଣତନ୍ତ୍ର ଓ ବହୁରାଷ୍ଟ୍ରୀୟବାଦ ପ୍ରତି ଭାରତ ଓ ଆମେରିକାର ଆଭିମୁଖ୍ୟ ଏକ ଓ ସମାନ୍ ସେ କହିଛନ୍ତି ଦୁଇଦେଶ ମଧ୍ୟରେ ଥିବା ବନ୍ଦୁତ୍ୱପୂର୍ଣ୍ଣ ସମ୍ପର୍କକୁ କେବଳ ତାଙ୍କ ଦେଶ ନୁହେଁ ସମଗ୍ର ବିଶ୍ୱର ହିତାସାଧନ କରିବ

ଏଫ୍ଏଟିଏଫ୍ ଟେରର୍ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସ ଏଫ୍ଏଟିଏଫ୍ କହିଛି ବେଆଇନ୍ ଭାବେ ସଂଗ୍ରହ କରାଯାଉଥିବା ଅର୍ଥ ଏବଂ କିଛି ଆନ୍ତର୍ଜାତିକ ସ୍ତରୀୟ ସମର୍ଥକମାନଙ୍କ ମାଧ୍ୟମରେ ମିଳୁଥିବା ଅର୍ଥରୁ ବହୁ ସନ୍ତାସବାଦୀ ଗୋଷ୍ଠୀ ଏବେବି ଲାଭାନ୍ୱିତ ହେବାରେ ଲାଗିଛନ୍ତି ସନ୍ତାସବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ପ୍ରଦାନ ରୋକିବା ଦିଗରେ ଏଫ୍ଏଟିଏଫ୍ ବହୁ କଡା ପଦକ୍ଷେପ ନେଇଥିବା ସତ୍ତ୍ୱେ ଏଭଳି ଘଟିଛି ପାକିସ୍ତାନ ସର୍ବଦା ଲସ୍କରେ ତୟବା ଜେସେ ମହମ୍ମଦ ଓ ହିଜବୁଲ ମୁକ୍ତାହିଦ୍ଦିନ ଭଳି ସନ୍ତସବାଦୀ ସଂଗଠନଗୁଡ଼ିକୁ ସାହାଯ୍ୟ ଓ ସମର୍ଥନ ଦେଇଆସୁଥିବାର ଭାରତ ବାରମ୍ଭାର କହିଆସୁଛି ସେହି ଗୋଷ୍ଠୀଗୁଡ଼ିକ ଭାରତରେ ସନ୍ତାସବାଦୀ ଆକ୍ରମଣ କରୁଛନ୍ତି ଏଥିପାଇଁ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଏଫ୍ଏଟିଏଫ୍କୁ ଅନୁରୋଧ କରିଛି ସମ୍ପ୍ରତି ପ୍ୟାରିସ୍ରେ ଚାଲିଥିବା ସପ୍ତାହେବ୍ୟାପୀ ଆର୍ଥକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସର ପୂର୍ଣ୍ଣାଙ୍ଗ ଅଧିବେଶନରେ ପାକିସ୍ତାନ ଉପରେ ନିଷ୍ପଭି ନିଆଯିବ ପାକିସ୍ତାନ ଏଫ୍ଏଟିଏଫ୍ର କଳା ତାଲିକାରେ ରହିବ କି ଧୃଷର ତାଲିକାରେ ରହିବ ନା ଆଦୌ ତାଲିକାଭୁକ୍ତ ହେବ ନାହିଁ ତାହା ଏହି ଅଧିବେଶନରେ ସ୍ଥିର ହେବ ପାକିସ୍ତାନର ନାମ ନନେଇ ଏଫ୍ଏଟିଏଫ୍ କହିଛି ସନ୍ତାସବାଦୀମାନେ ଆର୍ଥିକ ସହାୟତା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ସେଗୁଡ଼ିକ ମଧ୍ୟରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଆର୍ଥକ ସହାୟତା ଓ ସାଜ ସରଞ୍ଜାମ ଯୋଗାଣ ପ୍ରଭୂତି ଅନ୍ତର୍ଭୁକ୍ତ ଏଫ୍ଏଟିଏଫ୍ କହିଛି ସନ୍ତାସବାଦୀମାନଙ୍କୁ ଅର୍ଥ ଯୋଗାଣ ଉପରେ ତୀକ୍ଷ୍କ ନଜର ରଖାଯାଇଛି ଓ କେଉଁ ସ୍ୱତ୍ରରୁ ଅର୍ଥ ଆସୁଛି ତାହା ଜାଶିବା ପାଇଁ କର୍ତ୍ତ୍ୱପକ୍ଷମାନଙ୍କୁ ସହାୟତା ଯୋଗାଇ ଦିଆଯିବା ସକାଶେ କାର୍ଯ୍ୟ କରାଯାଉଛି ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏଥିପାଇଁ ମତାମତ ଦେବାକୁ ଶ୍ରୀ ମୋଦି ଲୋକମାନଙ୍କୁ ନିବେଦନ କରିଛନ୍ତି

ଶନିବାର ପର୍ଯ୍ୟନ୍ତ ଦିଆଯାଇପାରିବ ଡବ୍ୟୁଏଚ୍ଓ କରୋନା ଭାଇରସ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ସାମୁହିକ ପଦକ୍ଷେପ ଗ୍ରହଣ ପ୍ରତି ସତର୍କ କରାଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଚୀନ୍ ବାହାରେ ଏହି ମହାମାରୀ ଅଳ୍ପକିଛି ବ୍ୟକ୍ତିଙ୍କ ଦେହରେ ସଂକ୍ରମିତ ହୋଇଥିବାର ସୂଚନା ଦେଇଛି

ଅଧିକ ଭୂତାଣୁ ସଫକ୍ରମଣକୁ ଏଡାଇବା ପାଇଁ ସମସ୍ତ କ୍ରୁଜ୍ ଜାହାଜଗୁଡ଼ିକୁ ବନ୍ଦ ରଖାଯିବା ଭଳି ପ୍ରସ୍ତାବକୁ ଡବ୍ଲ୍ୟଏଚ୍ଓ କର୍ମକର୍ତ୍ତାମାନେ ପ୍ରତ୍ୟାଖାନ କରିଛନ୍ତି ଡବ୍ଲ୍ୟଏଚ୍ଓ ମୁଖ୍ୟ ଟେଡ୍ରସ୍ ଅଧନମ ଘେବ୍ରିଏସସ୍ ଜେନେଭାରେ ଗତକାଲି ସାମ୍ବାଦିକମାନଙ୍କୁ କହିଛନ୍ତି ପରିସ୍ଥିତି ମୁତାବକ ପଦକ୍ଷେପମାନ ଗ୍ରହଣ କରାଯିବା ଉଚିତ୍